ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତତି

ଦାବି ପୂରଣ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ

ଏଥ୍ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ବେଠକରେ ସୁପ୍ରିମ୍କୋର୍ଟଙ୍ଙ ନିର୍ଦ୍ଦେଶନାମା ଉପରେ ଆଲୋଚନା କରାଯାଇଛି

ଉଚ ନ୍ୟାୟାଳୟ ଓ ଅନ୍ୟାନ୍ୟ ଅଦାଲତଗୁଡ଼ିକୁ ଚଳାଇବା ପାଇଁ ଆବଶ୍ୟକ ପଡ଼ିଲେ କେନ୍ଦୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ଖଖପୀଠ ପରାମର୍ଶ ଦେଇଥିଲେ

ଏହି ହାତୀପଲ ସହର ଭିତରକୁ ପଶିବା ଆଶଙ୍କାରେ ବନ କର୍ମଚାରୀ ସଜାଗ ଅଛନ୍ତି

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଶିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି